ବିଜେପି ପାର୍ଲାମେଣ୍ଟାରି ପାର୍ଟି ମିଟିଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଓବିସି କମିଶନଙ୍କୁ ସାୟିଧାନିକ ମର୍ଯ୍ୟାଦା ପ୍ରଦାନ କରୁଥିବା ବିଲ୍ ଓ ଅନୁସୂଚୀତ ଜାତି ଓ ଉପଜାତି ଅତ୍ୟାଚାର ନିବାରଣ ସଂଶୋଧନ ବିଲ୍ ଲୋକସଭାରେ ପାସ୍ ହେବା ସହ ପାର୍ଲାମେଷ୍ଟର ଚଳିତ ବର୍ଷାକାଳୀନ ଅଧିବେଶନକୁ ସାମାଜିକ ନ୍ୟାୟ ଅଧିବେଶନ ଭାବେ ମନେ ରଖାଯିବ

ସେ କହିଛନ୍ତି ଏହି ସମୟ ମଧ୍ୟରେ ଅନେକ ଯାତ୍ରାର ଆୟୋଜନ କରାଯାଇଛି ଓ ସମାଜର ଗରିବ ଏବଂ ଦୂର୍ବଳ ଲୋକମାନଙ୍କ କଲ୍ୟାଣାର୍ଥେ ଏନ୍ଡିଏ ସରକାର ନେଇଥିବା ପଦକ୍ଷେପଗୁଡ଼ିକ ବିଷୟରେ ଲୋକମାନଙ୍କୁ ଅବଗତ କରାଇଥିଲେ

ଓବିସି ବିଲ୍ ଓ ଏସ୍ସି ଏସ୍ଟି ଅତ୍ୟାଚାର ନିବାରଣ ସଂଶୋଧନ ବିଲ୍ ଲୋକସଭାରେ ପାସ୍ ହୋଇଥିବାରୁ ବିଜେପି ସଂସଦୀୟ ଦଳ ବୈଠକରେ ସରକାରଙ୍କର ପ୍ରଶଂସା କରାଯାଇ ଏକ ପ୍ରସ୍ତାବ ଗୃହୀତ ହୋଇଛି

ଗତମାସରେ ବିଲ୍ ଲୋକସଭାରେ ପାସ୍ ହୋଇଥିଲା ଏହି ବିଲ୍ ପୌଜଦାରୀ ଆଇନ ସଂଶୋଧନ ଅଧ୍ୟାଦେଶର ସ୍ଥାନ ନେବ

ଆଲୋଚନାରେ କଂଗ୍ରେସ ବିଜେପି ଏନ୍ସିପି ଓ ଏସ୍ପିର ସଦସ୍ୟମାନେ ଅଶଗ୍ରହଣ କରିଥିଲେ

ଏହି ବିଲ୍ ପଛୁଆବର୍ଗ ପାଇଁ କାତୀୟ କମିଶନ୍କୁ ସାୟିଧାନିକ ମର୍ଯ୍ୟଦା ପ୍ରଦାନ କରିବ ଲୋକସଭାରେ ଏହା ପାସ୍ ହୋଇ ସାରିଥିବା ବେଳେ ରାଜ୍ୟସଭା ଏହାକୁ ପାସ୍ କରିଛି

ପୂର୍ବରୁ ସଭାରେ ଏହାକୁ ଉପସ୍ଥାପନ କରି ସାମାଜିକ ନ୍ୟାୟ ଓ କ୍ଷମତାପନ୍ନ ମନ୍ତ୍ରୀ ଥାଓଡ୍ଚାନ୍ଦ ଗେହେଲତ୍ କହିଥିଲେ ସମାଜର ସାମାଜିକ ଓ ଶିକ୍ଷା ଦୃଷ୍ଟିରୁ ଅନଗ୍ରସର ଲୋକମାନଙ୍କୁ ନ୍ୟାୟ ପ୍ରଦାନ ପାଇଁ ଏହା ଉଦ୍ଦିଷ୍ଟ ବିଲ୍କୁ ଗୃହିତ କରିବା ପାଇଁ ସେ ସଦସ୍ୟମାନଙ୍କୁ ଅନ୍ତରୋଧ କରିଥିଲେ ଜେକେ କିଲ୍ଡ ଉତ୍ତର କାଶ୍ରୀରର ବାନ୍ଦିପୁରାଠାରେ ଚାରିଜଣ ସେନାବାହିନୀ ଯବାନ ଶହୀଦ ହୋଇଥିବା ବେଳେ ଦୁଇଜଣ ସନ୍ତାସବାଦୀଙ୍କର ମୃତ୍ୟୁ ଘଟିଛି ବାନ୍ଦିପୁରାର ଗୁରେଜ୍ ସେକ୍ରରସ୍ଥିତ ଗୋବିନ୍ଦନାଲାଠାରେ ନିୟନ୍ତ୍ରଣରେଖାରେ ସନ୍ତାସବାଦୀ ଓ ଯବାନମାନଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା ଏସ୍ସି ଜଜେସ୍ ଜଷ୍ଟିସ୍ ଇନ୍ଦିରା ବାନାର୍ଚ୍ଚୀ ବିନୀତ ଶରଣ ଓ କେଏମ୍ ଯୋଶେଫ୍ କେନ୍ଦ୍ର ସରକାରଙ୍କ ଦ୍ୱାରା ବିଞ୍ଜାପିତ ବରିଷତା ଭିତ୍ତିରେ ଆଜି ସୁପ୍ରିମକୋର୍ଟ ବିଚାରପତି ଭାବେ ଶପଥ ନେଇଛନ୍ତି ପ୍ରଧାନ ବିଚାରପତି ଦୀପକ ମିଶ୍ର ନୂଆ ବିଚାରପତିମାନଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ ସୁପ୍ରିମକୋର୍ଟର ବିଚାରପତିମାନଙ୍କ ବରିଷ୍ଠତା ହାଇକୋର୍ଟ ବିଚାରପତି ଭାବେ ସେମାନଙ୍କ ନିଯୁକ୍ତିକୁ ଭିତ୍ତିକରି ନିର୍ଦ୍ଧାରର କରାଯିବାର ପରମ୍ପରା ରହିଆସିଛି

ଆର୍ଏସ୍ ଆଡ୍ଜର୍ଣ୍ଣ ଉତ୍ତରପ୍ରଦେଶର ଦେଓରିଆ ଆଶ୍ରୟ ଗୃହରେ ବାଳିକାମାନଙ୍କ ଯୌନ ନିର୍ଯାତନା ଘଟଣାକୁ ନେଇ ରାଜ୍ୟସଭାକୁ ମଧ୍ୟାହ୍ନ ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା ଆମ୍ ଆଦ୍ମୀ ପାର୍ଟି ଏମ୍ପି ସଂକ୍କୟ ସିଂ ଶୂନ୍ୟକାଳ ବେଳେ ଏ ବିଷୟ ଉଡ୍ଚାପନ କରିଥିଲେ କିନ୍ତୁ ଅଧ୍ୟକ୍ଷ ଭେଙ୍କିୟାନାଇଡୁ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ

କୋର୍ଟ ଚିଦାମ୍ଘରମ୍ ଦିଲ୍ଲୀର ଏକ ଅଦାଲତ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପିଚିଦାୟରମ୍ ଓ ତାଙ୍କର ପୁଅ କାର୍ତ୍ତିଙ୍କୁ ଏୟାର୍ସେଲ୍ ମାକ୍ସିସ୍ ମାମଲାରେ ଗିରଫ ହେବାରୁ ମିଳିଥିବା ମଧ୍ୟବର୍ତ୍ତୀକାଳୀନ ରିହାତିକୁ ସଂପ୍ରସାରଣ କରିଛନ୍ତି

ଏହି ଅନୁମତି ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ଦେଇଥାଏ ଅମରନାଥ ଯାତ୍ରା ନିରାପତ୍ତା କାରଣରୁ ଅମରନାଥ ଯାତ୍ରା ଦୁଇଦିନ ବନ୍ଦ ରହିବା ପରେ ଆଜି ଜାମ୍ପୁରୁ ପୁନର୍ବାର ଆରମ୍ଭ ହୋଇଛି

ପ୍ରେସିଡେଣ୍ଟ୍ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ତ୍ରିସୁର୍ଠାରେ ସେଣ୍ଟ୍ ଥୋମାସ୍ କଲେଜର ଶତବାର୍ଷିକୀ ଉସବର ଉଦ୍ଘାଟନ କରିବେ ସେ କେରଳ ହାଇକୋର୍ଟର ମୁଖ୍ୟବିଚାରପତି ଓ ଅନ୍ୟ ବିଚାରପତିମାନଙ୍କୁ କୋଚିଠାରେ ସାକ୍ଷାତ କରିବାର କାର୍ଯ୍ୟସୂଚୀ ରହିଛି ଶ୍ରୀ କୋବିନ୍ଦ ଗୁରୁବାୟୁରୁଠାରେ ଶ୍ରୀକୃଷ୍ଣ ମନ୍ଦିର ଗସ୍ତ କରିବେ କେରଳକୁ ତିନିଦିନ ଗସ୍ତ କରି ସେ ଆଜି ସନ୍ଧ୍ୟାରେ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ଆସାମ ଡିଜିପି ଏନ୍ଆର୍ସି ଆସାମରେ ଜାତୀୟ ନାଗରିକ ପୁସ୍ତିକାର ସଂପୂର୍ଣ୍ଣ ଚିଠା ପ୍ରକାଶ ପାଇବା ପରେ ଆସାମରୁ ପଡ଼ୋଶୀ ରାଜ୍ୟଗୁଡ଼ିକୁ ଲୋକମାନଙ୍କର ଚଳନରେ ଯେପରି କୌଣସି ପ୍ରତିବନ୍ଧକ ଦେଖା ନଦିଏ ତାହା ନିଶ୍ଚିତ କରିବାକୁ ରାଜ୍ୟ ସରକାର ପଡ଼ୋଶୀ ରାଜ୍ୟଗୁଡ଼ିକୁ କହିଛନ୍ତି ଆକାଶବାଣୀ ସହ କଥାବାର୍ତ୍ତା ବେଳେ ଆସାମ ଡିଜିପି କୁଲାଧର ସାଇକିଆ କହିଛନ୍ତି ଏ ପ୍ରସଙ୍ଗରେ ସେ ମେଘାଳୟ ଓ ଅରୁଣାଚଳ ପ୍ରଦେଶ ଡିଜିପିମାନଙ୍କ ସହ କଥାବାର୍ତ୍ତା କରିଛନ୍ତି କିଛି ପଡ଼ୋଶୀ ରାଜ୍ୟ ଆସାମରୁ ଯାଉଥିବା ଲୋକମାନଙ୍କ କାଗଜପତ୍ର ଯାଞ୍ଚ କରିବା ଆରମ୍ଭ କରିଥିଲେ

ଯେଉଁମାନଙ୍କର ନାମ ଏନ୍ଆର୍ସି ଚିଠାରେ ସ୍ତାନ ପାଇନାହିଁ ସେମାନଙ୍କୁ ସେମାନଙ୍କର ଦାବି ଓ ଆପତ୍ତି ଜଣାଇବା ପାଇଁ ପର୍ଯ୍ୟାପ୍ତ ସୁଯୋଗ ପ୍ରଦାନ କରାଯିବ କରୁଣାନିଧି ଡିଏମ୍କେ ସଭାପତି ତଥା ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ୍ କରୁଣାନିଧିଙ୍କ ସ୍ୱାସ୍ଥ୍ୟାବସ୍ଥା ସଂକଟଜନକ ରହିଛି ବୟସ ଅଧିକ ଥିବାରୁ ତାଙ୍କର ଚିକିତ୍ସା କରିବା ଏକ ଚ୍ୟାଲେଞ୍ଜ ବୋଲି ଡାକ୍ତରମାନେ କହୁଛନ୍ତି କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ଗତକାଲି ହସ୍କିଟାଲ୍ ଯାଇ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିଛନ୍ତି ସେଠାରେ ତାଙ୍କ ପୁଅ ଷ୍ଟାଲିନ୍ ଓ ପରିବାରର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ ଚୋକ୍ସି ଭାରତ କହିଛି ଆଣ୍ଟିଗୁଆ ଓ ବାର୍ଗୁଡ଼ା ସହ ନୂଆ ପ୍ରତ୍ୟର୍ପଣ ଚୁକ୍ତି ସଂକ୍ରାନ୍ତରେ ଗଣମାଧ୍ୟମରେ ପ୍ରକାଶିତ ଖବର ସଂପୂର୍ଣ୍ଣ ମିଥ୍ୟା

ଗତକାଲି ଜାମ୍ପୁ ସହର ଉପକଶ୍ଚରୁ ସେହି ଦୁଇଜଶଙ୍କୁ ଗିରଫ କରାଯାଇଛି

ଜାମ୍ମୁଠାରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ଜାନ୍ଧୁ ଆଇଜିପି ଏସ୍ଡି ସି ଜମାବାଲ୍ କହିଛନ୍ତି ସେହି ନିଶାଦ୍ରବ୍ୟ କାଶ୍ମୀରରୁ ଚୋରାରେ ଆସୁଥିବାର ଗୁପ୍ତ ଖବର ମିଳିବା ପରେ ବତିଣ୍ଡିଠାରେ ପୋଲିସ୍ ସେହି ଟ୍ରକ୍କୁ ଅଟକାଇଥିଲା ୟୁଏସ୍ ଇରାନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଇରାନ ଉପରେ ପୁନର୍ବାର କଟକଣା ଲାଗୁ କରିଛନ୍ତି

ତେବେ ଇରାନ ସହ ଏକ ନୂଆ ପରମାଣୁ ରାଜିନାମା ସକାଶେ ଆମେରିକା ସର୍ବଦା ନିଜକୁ ଉନ୍କକ୍ତ ରଖିଛି ବୋଲି ସେ କହିଛନ୍ତି